ତାଙ୍କ ପାର୍ଟି ସିକିମ୍ ଡେମୋକ୍ରାଟିକ ଫ୍ରଣ୍ଟ କ୍ରମାନୃୟରେ ରେକର୍ଡ ଷଷଥର ପାଇଁ କ୍ଷମତାକୁ ଫେରିବାର ସେ ଆଶା ରଖିଛନ୍ତି ଅନ୍ୟପକ୍ଷରେ ପୂର୍ବତନ ଫୁଟବଲ ଖେଳାଳି ବାଇଚୁଙ୍ଗ ଭୂତିଆ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରି ତାଙ୍କର ରାଜନୈତିକ ଜୀବନ ଆରମ୍ଭ କରିବାକୁ ଯାଉଛନ୍ତି

ଏହି ଆସନଗୁଡ଼ିକରେ ପ୍ରଥମ ପର୍ଯ୍ୟାୟରେ ମତଦାନ ହେବ

ପାର୍ଟି ସଞ୍ଜୟ ନିରୁପମଙ୍କୁ ମୁମ୍ଘାଇ ନର୍ଥ ଓ୍ୱେଷ୍ଟ ଆସନରୁ ପ୍ରାର୍ଥୀ କରିଛି ଇତିମଧ୍ୟରେ କଂଗ୍ରେସ ପୂର୍ବତନ କେନ୍ଦ୍ରମନ୍ତ୍ରୀ ମିଲିନ୍ଦ ଦେଓରାଙ୍କୁ ମୁମ୍ବାଇ ଆଞ୍ଚଳିକ କଂଗ୍ରେସ କମିଟି ମୁଖ୍ୟ ଭାବେ ନିଯୁକ୍ତ କରିଛି

ଆଜି ପ୍ରାର୍ଥୀପତ୍ର ଗୁଡ଼ିକୁ ଯାଞ୍ଚ କରାଯିବ ଇନର ମଶିପ୍ରର ସଂସଦୀୟ ନିର୍ବାଚନମଣ୍ଡଳୀ ପାଇଁ ଆଜି ହେଉଛି ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ

ଆସାମ ନୋମିନେସନ୍ନ ଆସାମରୁ ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ବହୁ ପ୍ରାର୍ଥୀ ମନୋନୟନ ପତ୍ର ଦାଖଲ କରିଛନ୍ତି

ରାଜ୍ୟ ବିଧାନସଭା ଉପବାଚସ୍କତି କୂପାନାଥ ମାଲ୍ଲା ଉପସ୍ଥିତ ଏମ୍ଏଲ୍ଏ ରୂପକ ଶର୍ମା ଓ ଦିଲୀପ ସାଇକିଆ ଏହି ପର୍ଯ୍ୟାୟରେ ବିଜେପିରୁ ପ୍ରତିଦ୍ୱନ୍ଦ୍ୱିତା କରିବେ ଉପସ୍ଥିତ କଂଗ୍ରେସ ଏମ୍ପି ସୁସ୍ମିତା ଦେବ ବରିଷ୍ଣ ନେତା ଭୁବନେଶ୍ୱର କଲିତା ବୀରେନ୍ ସିଂ ଏଙ୍ଗତି ଓ ପୂର୍ବତନ ମନ୍ତ୍ରୀ ପ୍ରଦ୍ୟୁତ୍ ବର୍ଦ୍ଦୋଲଇ ଏହି ପର୍ଯ୍ୟାୟରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଯାଞ୍ଚ କାରି ରହିଛି

ସିଆର୍ପିଏଫ୍ର ଏକ ଦଳ କରକାଙ୍ଗ୍ରଡା ଗ୍ରାମ ନିକଟସ୍ଥ କଙ୍ଗଲ ଅଞ୍ଚଳକୁ ଚାରିପଟୁ ଘେରାଉ କରି ରଖିଥିବାବେଳେ ନକ୍କଲପନ୍ତ୍ରୀମାନେ ସେମାନଙ୍କ ଉପରକୁ ଗୁଳି ଚଳାଇବାରୁ ଉଭୟ ପକ୍ଷ ମଧ୍ୟରେ ଗ୍ରଳି ବିନିମୟ ହୋଇଥିଲା

ଲୋକସଭା ନିର୍ବାଚନ ଦୃଷ୍ଟିରୁ ବସ୍ତର ଡିଭିଜନ କଙ୍ଗଲ ଅଞ୍ଚଳରେ ନକ୍କଲ ବିରୋଧୀ କାର୍ଯ୍ୟାନୁଷାନ ତ୍ୱରାନ୍ୱିତ ହୋଇଛି

ସୁକ୍ମା ଜିଲ୍ଲ ବସ୍ତର ଲୋକସଭା ନିର୍ବାଚନମଣ୍ଡଳୀ ଅଧୀନରେ ଆସୁଛି ଯେଉଁଠି ପ୍ରଥମ ପର୍ଯ୍ୟାୟରେ ମତଦାନ ହେବ

ସେ କହିଛନ୍ତି ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳର ଗରିବ ଲୋକମାନେ ଯୋଜନାରୁ ସିଧାସଳଖ ଉପକୃତ ହେବେ ଆସାମ ସିଇଓ ଆସାମ ମୁଖ୍ୟ ନିର୍ବାଚନ ଅଫିସର ମୁକେଶ ସାହୁ କହିଛନ୍ତି ଭିନ୍ନକ୍ଷମମାନେ ଯେଭଳି ସହଜରେ ଆସି ମତଦାନ କରିପାରିବେ ସେଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯିବ ଆକାଶବାଣୀ ସହ କଥାବାର୍ତ୍ତା ବେଳେ ଶ୍ରୀ ସାହୁ କହିଛନ୍ତି ଏହିଭଳି ଭୋଟରମାନଙ୍କୁ ଭୋଟ୍ଗ୍ରହଣ କେନ୍ଦ୍ରକୁ ନବାଆଣିବା ସୁବିଧା ପ୍ରଦାନ କରାଯିବ ସେ କହିଛନ୍ତି ଏଥିପାଇଁ ମୋବାଇଲ ଆପ୍ ମାଧ୍ୟମରେ ଜଣେ ବ୍ୟକ୍ତି ଆବେଦନ କରିପାରିବେ ଦୃଷ୍ଟିହୀନ ଭୋଟରମାନଙ୍କ ସୁବିଧା ପାଇଁ ବ୍ରେଲ୍ ଲିଖିତ ଭୋଟର ସ୍କିପ୍ ଯୋଗାଇ ଦିଆଯିବ ମୁଖ୍ୟ ନିର୍ବାଚନ ଅଫିସର କହିଛନ୍ତି ଭୋଟ୍ଗ୍ରହଣ କେନ୍ଦ୍ର ଗୁଡ଼ିକରେ ସେମାନଙ୍କ ପାଇଁ ହୁଇଲ୍ ଚେୟାର ଯୋଗାଇ ଦିଆଯିବ

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଏହି ନୂଆ ନିୟମ ନୂଆ ଔଷଧ ଓ ସେଗୁଡ଼ିକ ଉପରେ ଗବେଷଣା ପାଇଁ ଅନୁମତି ପ୍ରଦାନ ସଂକ୍ରାନ୍ତ ନିୟମ କାନୁନ୍ରେ ପରିବର୍ତ୍ତନ ଆଣିବ ଏହି ନିୟମ ସମସ୍ତ ନୂଆ ଔଷଧ ଲୋକମାନଙ୍କର ବ୍ୟବହାର ପାଇଁ ନୂଆ ଔଷଧ ଗୁଡ଼ିକର ଯାଞ୍ଚ ଔଷଧୀୟ ଗବେଷଣା ଜୈବ ସମାନତା ଅଧ୍ୟୟନ ଓ ନୈତିକ କମିଟି ପାଇଁ ଲାଗୁ ହେବ

ଏହି ନୂଆ ନିୟମ ରୋଗୀମାନଙ୍କର ନିରାପତ୍ତାକୁ ନିର୍ଣ୍ଣିତ କରିବ ପ୍ରେଜ୍ ଭିଜିଟ୍ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି କ୍ରୋଏସିଆ ରାଷ୍ଟ୍ରପତିଙ୍କ ସହ ଜଗ୍ରେବରେ କଥାବାର୍ତ୍ତା କରିବେ ଗତ ସଂଧ୍ୟାରେ ସେ ଯାଇ କ୍ରୋଏସିଆ ରାଜଧାନୀରେ ପହଞ୍ଚଥିଲେ ଆମ ସମ୍ଭାଦଦାତା ଜଣାଇଛନ୍ତି ଏହି ସମୟରେ ଦୁଇଦେଶ ମଧ୍ୟରେ ଅନେକ ଚୁକ୍ତ ସ୍ୱାକ୍ଷରିତ ହେବ ରାଷ୍ଟ୍ରପତି କ୍ରୋଏସିଆ ବୋଲିଭିୟା ଓ ଚିଲିକୁ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇଛନ୍ତି

ଜଣେ ସ୍ଥାନୀୟ ସରକାରୀ କର୍ମକର୍ତ୍ତା କହିଛନ୍ତି ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇବାର ସମ୍ଭାବନା ଅଛି ମାଲିର ଓଗାସୋଗୁ ଗ୍ରାମରେ ଗତ ଶନିବାର ଦିନ ଏହି ଭୟାବହ ଗଣହତ୍ୟା ଘଟିଛି ସେହି ଗ୍ରାମରେ ଫୁଲାନି ସଂପ୍ରଦାୟର ଲୋକମାନେ ବାସ କରୁଥିଲେ ସେହି ଗ୍ରାମ ମାଲିର ମୋପ୍ତି ସହର ନିକଟରେ ଅବସ୍ଥିତ ହକି ମାଲସିଆର ଇପୋହ୍ଠାରେ ଚାଲିଥିବା ଆଜ୍ଲାନ୍ଶାହା କପ୍ ହକି ଟୁର୍ଣ୍ଣାମେଣ୍ଟ୍ରେ ଆଜି ଭାରତ ତା'ର ତୂତୀୟ ଲିଗ୍ ମ୍ୟାଚ୍ ମାଲେସିଆ ବିପକ୍ଷରେ ଖେଳିବ

ଆକି ଖେଳାଯିବାକୁ ଥିବା ଅନ୍ୟ ମ୍ୟାଚ୍ଗୁଡ଼ିକରେ ଜାପାନ କାନାଡା ବିପକ୍ଷରେ ଓ ପୋଲାଣ୍ଡ ଦକ୍ଷିଣ କୋରିଆ ବିପକ୍ଷରେ ଖେଳିବ ଗତ ରବିବାର ଦିନ ଖେଳର ଶେଷ ମୁହୂର୍ତ୍ତରେ ଭାରତକୁ ଦକ୍ଷିଣ କୋରିଆ ଗୋଟିଏ ଗୋଲ୍ ଦେଇଥିବାରୁ ମ୍ୟାଚ୍ଟି ଅମିମାଂସିତ ଭାବେ ଶେଷ ହୋଇଥିଲା